ଭୁବନେଶ୍ୱରରେ ତିନିଦିନିଆ ପୁଲିସ୍ ଅଧିକାରୀ ସମ୍ମିଳନୀ ଉଦ୍ଘାଟିତ

ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା

ଏହି ଅବସୁରେ ସେ ପୋଲିସ୍ ଓ ପବ୍ଲିକ୍ ସମ୍ପର୍କକୁ ସୁଦୃତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଶିବା ପୋଲିସ୍ର ନୈତିକ କର୍ତ୍ତବ୍ୟ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେଇ ମୁଖ୍ୟସ୍ରୋତକୁ ଆଶିବାକୁ ଉଦ୍ୟମ କରିବା ଉଚିତ

ତେଶୁ ମାଓ ଦମନ ପାଇଁ ପୋଲିସ୍କୁ ଆହୁରି ସଜାଗ ରହିବାକୁ ପଡ଼ିବ ଏଥି ସହ ପ୍ରତି ଜିଲ୍ଲାରେ ମଡେଲ ଥାନା ପ୍ରତିଷ୍ଠା ହେବା ନେଇ ସେ ଗୁରୁତ୍ ଦେଇଛନ୍ତି

ପ୍ରଥମେ ରାଜ୍ୟ ପୋଲିସ୍ ମୁଖ୍ୟାଳୟରେ ଏବଂ ପରେ କିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ

ରାଜ୍ୟର ବିଭିନ୍ ସ୍ତାନରୁ ଶହ ଶହ ଚାଷୀ ଆସି ଗାକ୍ଧି ମାର୍ଗଠାରେ ଏକାଠି ହୋଇଛନ୍ତି

ପେନ୍ସନ୍ ପ୍ରେଷିଜ୍ ଓ ପ୍ରାଇସ୍ ଦାବିରେ ଗତକାଲିଠାରୁ ଭୁବନେଶ୍ୱର ଗାକ୍ଷି ମାର୍ଗଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ମେଳି କରାଯାଇଛି

ଦନ୍ତେୱାଡ଼ା ଡିଆଇଜି ସୁନ୍ଦର ରାଜଙ୍ଙ ସୂଚନା ଅନୁସାରେ ସୁକୁମା କିଲ୍ଲା କିସ୍ତାରାମରୁ ଯବାନମାନେ ସର୍ଚ ଅପରେସନ୍ରେ ପାଲୋଡ଼ି ଗ୍ରାମକୁ ଯାଇଥିଲେ

ଉଭୟଙ୍ଙ ମଧ୍ଧରେ ଦୀର୍ଘ ସମୟ ଧଶି ଗୁଳି ବିନିମୟ ହୋଇଥିଲା

ବିଭିନ୍ନ ଦାବି ନେଇ ଘରୋଇ ବସ୍ ମାଲିକସଂଘ ଆସନ୍ତାକାଲିଠାର୍ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପୂର୍ବରୁ ସରକାରଙ୍କ ଚେତାଇଥିଲେ ଆଜି ମଧ୍ଧାହୁ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସେମାନଙ୍କ ଦାବି ପ୍ରରଣ ସଂପର୍କିତ କୌଶସି ଆଲୋଚନା କରାଯାଇ ନାହିଁ

ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦିଷ୍ କାଳ ପାଇଁ ଏହି ଆଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସ୍ରଚନା ଦିଆଯାଇଛି

ଜଗମୋହନ ଖୋଲାଯିବ ନେଇ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ସତ୍ୟପାଠ ଦେବାକୁ କହିଥିଲା ବେଳେ ମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତୀ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିଛନ୍ତି

ଡାକ୍ତରୀ ଦଳ ଆଜି ଗ୍ରାମକୁ ଯାଇ ପରିସ୍ଚିତି ଅନୁଧ୍ୟାନ କରିଛି

ସେହିପରି ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟାଇକର ରମଶଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି